ଲିଆଶ୍ଡର ପେସ୍ ସାଷ୍ଟୋଡୋମିଙ୍ଗୋ ଓପନ୍ ଟ୍ରଫି ହାସଲ କରିଛନ୍ତି ଏମ୍ଜେ ଆକ୍ବର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍ଜେ ଆକ୍ବର୍ କହିଛନ୍ତି ତାଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ସମ୍ପର୍ଣ୍ଣ ଭିଭିହୀନ ବିନା ପ୍ରମାଣରେ ଏଭଳି ଅଭିଯୋଗ କିଛି ଲୋକ ମିଛରେ ଅପପ୍ରଚାର କରିବା ପାଗଳାମିର ପରିଚୟ ସେ କହିଛନ୍ତି ସେ ଯାହାହେଉନା କାହିଁକି ଏହି ମାମଲାରେ ତାଙ୍କ ଓକିଲ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଶ୍ରୀ ଆକ୍ବରଙ୍କ ଉକ୍ତିକୁ ଉଦ୍ଧାର କରି ଏଏନ୍ଆଇ ସମ୍ଭାଦ ସଂସ୍ଥା କହିଛି ସାଧାରଣ ନିର୍ବାଚନର କେଇ ମାସ ପୂର୍ବରୁ ଏପରି ଝଡ଼ କାହିଁକି ସୃଷ୍ଟି କରାଯାଉଛି ତାଙ୍କ ବିରୁଦ୍ଧରେ ଏଭଳି ଜଘନ୍ୟ ଅପପ୍ରଚାର ତାଙ୍କ ମାନସମ୍ମାନ ହାନି କରିଛି ଏହିସବୁ ଅପପ୍ରଚାରର ଗୋଡ଼ ନାହିଁ କିନ୍ତୁ ଏହା ସମସ୍ତଙ୍କ ମନରେ ବିଷ ଭରିଦେବ ଏଭଳି ଅଭିଯୋଗ ତାଙ୍କ ମନରେ ଘୋର ଦୁଃଖ ଦେଇଛି ଏବଂ ସେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଶ୍ରୀ ଆକବର ବିଦେଶରୁ ଗତକାଲି ଭାରତ ଫେରିବା ପରେ ଏହି ବିବୃଭି ଦେଇଛନ୍ତି ଅନେକ ମହିଳା ସମ୍ଭାଦଦାତା ଅଭିଯୋଗ କରି କହିଛନ୍ତି ଏମ୍ଜେ ଆକ୍ବର ସମ୍ପାଦକ ଥିଲାବେଳେ ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଇତି ମଧ୍ୟରେ କଂଗ୍ରେସ ସମେତ ଅନେକ ବିରୋଧି ଦଳ ଆକ୍ବରଙ୍କ ଇସ୍ତଫା ଦାବି କରିଛନ୍ତି ପ୍ୱରୀ ଗୃହ ନିମାଣ ଏବଂ ନଗର ଉନ୍ନୟନ ବିକାଶ ମନ୍ତ୍ରୀ ହରଦୀପ ପୁରୀ ଆଜି ଦିଲ୍ଲୀ ନାଗରିକମାନଙ୍କ ପାଇଁ ବିଶ୍ୱ ସ୍ତରୀୟ ପାଦଚଲା ରାସ୍ତାକୁ ଲୋକାର୍ପଣ କରିବେ ଦିଲ୍ଲୀ ଉପ ରାଜ୍ୟପାଳ ଅନିଲ ବୈକାଲ୍ ଏହି ଉଦ୍ଘାଟନୀ ଉହବରେ ଉପସ୍ଥିତ ରହିବେ

ଗଡ଼କରୀ କେନ୍ଦ୍ର କାତୀୟ ରାଜପଥ ଜାହାଜ ନିର୍ମାଣ ଏବଂ ନଦୀ ବିକାଶ ମନ୍ତ୍ରୀ ନିତିନ୍ ଗଡ଼କରୀ କହିଛନ୍ତି ବିକାଶ ପାଇଁ ପ୍ରକୃତ ବାତାବରଣର ଆବଶ୍ୟକତା ରହିଛି ଗତକାଲି ନାଗପ୍ରରେ ଏକଲବ୍ୟ ଏକଲ ବିଦ୍ୟାଳୟର ଡିଜିଟାଇଲାଇଜେସନ୍ ଉତ୍ସବରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି ଆଦିବାସୀ ଲୋକମାନଙ୍କର ସର୍ବାଙ୍ଗ ବିକାଶ ସରକାରଙ୍କ ଅଗ୍ରାଧିକାର ବୋଲି ଶ୍ରୀ ଗଡ଼କରୀ କହିଛନ୍ତି

ଅମିତ ଶାହା ଏମ୍ପି ବିଜେପି ସଭାପତି ଅମିତ ଶାହା କହିଛନ୍ତି ମୋଦି ସରକାର ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି ମଧ୍ୟପ୍ରଦେଶ ହୋସାଙ୍ଗାବାଦ୍ ଠାରେ ଗତକାଲି ଅନ୍ଦୁଷ୍ଠିତ ଏକ ଦଳୀୟ କର୍ମୀ ବୈଠକରେ ସମ୍ବୋଧନ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ଭାରତୀୟ ଜନତାପାର୍ଟି ନେତାମାନଙ୍କର ଦଳ ନୁହେଁ ଏହା କାର୍ଯ୍ୟକର୍ତ୍ତାମାନଙ୍କର ଦଳ ସେ କହିଛନ୍ତି କଂଗ୍ରେସ ଦଳ ରାଜ୍ୟର ସାଧାରଣ ଲୋକଙ୍କ ପ୍ରତି ଅନ୍ୟାୟ କରୁଛି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିରୋଧୀ ଦଳ କ୍ଷମତାକୁ ଆସିବା ପାଇଁ ଯେତେ ଚେଷ୍ଟା କଲେ ବି ବିଜେପି କର୍ମୀମାନଙ୍କ ତ୍ୟାଗ ଆଗରେ ସେମାନେ ତିଷ୍ଠିପାରିବେ ନାହିଁ

ସି ଭିଜିଲ୍ ହେଉଛି ନାଗରିକମାନଙ୍କ ଏହି ଏକ ଆପ୍ ଏବଂ ପ୍ରଥମ ଥର ପାଇଁ ପରୀକ୍ଷାମ୍ବଳକ ଭାବେ ଏହି ରାଜ୍ୟଗୁଡ଼ିକର ନିର୍ବାଚନରେ ବ୍ୟବହାର କରାଯିବ ଆଦର୍ଶ ଆଚରଣବିଧି ଲଙ୍ଘନ ଏବଂ ନିର୍ବାଚନରେ କୌଣସି ପ୍ରକାର ହେର୍ଫେର୍ ଓ କାଲିଆତି ସଂକ୍ରାନ୍ତରେ ଲୋକମାନେ ସୂଚନା ଏହି ଆପ୍ ମାଧ୍ୟମରେ ଅପ୍ଲୋଡ୍ କରିପାରିବେ ଡବ୍ଲୁ ବି ବିଜେପି ପଣ୍ଟିମବଙ୍ଗର ସବୁଠାରୁ ବଡ଼ ପର୍ବ ଦୁର୍ଗାପୂଜା ନିକଟତର ହେଉଥିବା ଅବସରରେ ରାଜ୍ୟର ବିରୋଧୀ ଦଳ ବିଜେପି ଏହି ପର୍ବର ଭରପୁର ସୁଯୋଗ ଉଠାଇବା ପାଇଁ ପ୍ରସ୍ତୁତ ହୋଇଛି

ଏହା ବ୍ୟତୀତ ଜାତୀୟ ନାଗରିକ ପଞ୍ଜୀକରଣ ସଂପର୍କୀତ ଲେଖା ଏବଂ ନାଗରିକତ୍ୱ ସଂଶୋଧନ ବିଲ୍ ଆଦି ସପକ୍ଷରେ ଲୋକମାନଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନିଆଯାଉଛି ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ବୋଷ କହିଛନ୍ତି ଦୁର୍ଗାପୂଜା ଅବସରରେ ଏଭଳି ପୁସ୍ତକ ଷ୍ଟଲ୍ର ଆୟୋଜନ ରାଜ୍ୟ ବିଜେପି ଇତିହାସରେ ସର୍ବବୃହତ ପ୍ରସ୍ତୁତି

ଗତକାଲି ଲଣ୍ଡନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୂତ୍ତିରେ ବ୍ରିଟେନ୍ର ବୈଦେଶିକ ମନ୍ତ୍ରୀ ଜେରେମି ହଣ୍ଟ ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିଆନ୍ ୟଭସ୍ ଲି ଡ୍ରିଆନ୍ ଏବଂ ଜର୍ମାନୀର ବୈଦେଶିକ ମନ୍ତ୍ରୀ ହେଇକୋ ମାସ୍ କହିଛନ୍ତି ସାଉଦିଆରବର ସାମ୍ବାଦିକ ଜମଲଙ୍କ ଅନ୍ତର୍ଦ୍ଧାନ ପଛରେ ଯାହାର ହାତ ରହିଛି ତାକୁ ନିଶ୍ଚିତ ଲୋକଲୋଚନକୁ ଆଶିବାକୁ ପଡ଼ିବ

ଟର୍କିର ଅଧିକାରୀମାନେ କହୁଛନ୍ତି ସାଉଦିଆରବର ଦୂତାବାସ ଭିତରେ ଖସୋଗିଙ୍କୁ ହତ୍ୟା କରାଯାଇଥାଇ ପାରେ ତେଣେ ସାଉଦିଆରବ ପକ୍ଷରୁ ଗତକାଲି ଚେତାବନୀ ଦିଆଯାଇ କୁହାଯାଇଛି ଖସୋଗିଙ୍କ ନିଖୋଜ ଘଟଣାକୁ ନେଇ ଯଦି ସେ ଦେଶ ଉପରେ କଟକଣା କାରି କରାଯାଏ ତାହେଲେ ତାର କଡ଼ା ଜବାବ ଦିଆଯିବ ମାଲଦୀପସ୍ ଏସ୍ସି ମାଳଦ୍ୱୀପରେ ଗତ ମାସରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ବାତିଲ କରିବା ପାଇଁ ବିଦାୟୀ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ୍ଙ୍କ ଅଭିଯୋଗ ଆବେଦନ ଉପରେ ସେ ଦେଶର ସୁପ୍ରିମ୍କୋର୍ଟ ଆକ୍ରିଠାରୁ ଶୁଣାଣି ପୁନଃ ଆରମ୍ଭ କରିବେ ରାଷ୍ଟ୍ରପତିଙ୍କ ଆଇନ୍ ପରାମର୍ଶଦାତାମାନେ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିଛନ୍ତି ଏବଂ ନିର୍ବାଚନ କମିଶନ୍ଙ୍କ ଓକିଲ ଗତକାଲି ଅପରାହ୍କରେ ପ୍ରଥମ ଶୁଣାଣି ବେଳେ ଜବାବ ଦାଖଲ କରିଛନ୍ତି ବିଦାୟୀ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ୍ଙ୍କ ନେତୃତ୍ୱାଧୀନ ପ୍ରୋଗ୍ରେସିଭ୍ ପାର୍ଟି ଅଫ୍ ମାଲଦୀପ ପିପିଏମ୍ ସମର୍ଥକମାନଙ୍କ ଅଭିଯୋଗ ଆଧାରରେ ଗତ ସପ୍ତାହରେ ଅଭିଯୋଗ ଦାଖଲ କରିଥିଲା ପିପିଏମ୍ ପକ୍ଷରୁ ଏକ ବିବୃଭିରେ କୁହାଯାଇଛି ଅନେକ ଭୋଟ ଗ୍ରହଣ କେନ୍ଦ୍ରରେ ଜବରଦଖଲ କରାଯାଇଛି ଓ ଅଧିକାଂଶ ଲୋକ ଭୋଟ ଦେଇ ପାରିନଥିବା ଭଳି ଘଟଣା ବ୍ୟାପକ ସ୍ଥାନରେ ଘଟିଛି ପ୍ରଥମଥର ପାଇଁ ସେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଏକ ପ୍ରହସନରେ ପରିଣତ ହୋଇଥିବା ପାର୍ଟି ପକ୍ଷରୁ ଦାବି ହୋଇଛି

ଭୋଟ ଫଳାଫଳ ପରିବର୍ତ୍ତନ କ୍ଷେତ୍ରରେ ଏହି ଅଭିଯୋଗଗୁଡ଼ିକୁ ଯଥାର୍ଥ ବୋଲି ଯଦି ସୁପ୍ରିମ୍କୋର୍ଟ ଭାବନ୍ତି ତାହେଲେ ନିର୍ବାଚନକୁ ବାତିଲ କରିବା ପାଇଁ ସ୍ତ୍ରପ୍ରିମ୍କୋର୍ଟଙ୍କର କ୍ଷମତା ରହିଛି ଜେ ଆଣ୍ଡ କେ ମଧ୍ୟ କାଶ୍ମୀରର ବୁଦ୍ଗାଁ ଜିଲ୍ଲାରେ ଜଣେ ପୂର୍ବତନ ପୁଲିସ୍ ଅଧିକାରୀଙ୍କ ଗାର୍ଡଠାରୁ କେତେକ ଅଜ୍ଞାତ ସନ୍ତାସବାଦୀ ଦୁଇଟି ବନ୍ଧୁକ ଛଡ଼ାଇ ନେଇଛନ୍ତି ନିରାପତ୍ତା ବିଭାଗ ପକ୍ଷରୁ କୁହାଯାଇଛି ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ଗୁଲାବ୍ ମହମ୍ମଦଙ୍କ ୱାଥୁରା ଗୋପାଲପୁରା ଛଡ଼ୁରା ଅଞ୍ଚଳ ସ୍ଥିତ ବାସଭବନ ଆଗରେ ଜଗୁଆଳି ଥିବା ଗାର୍ଡକୁ କେତେକ ସନ୍ତାସବାଦୀ ସ୍ୱୟଂଚାଳିତ ବନ୍ଧୁକ ଦେଖାଇ ଓ ମାରଧର କରି ତାଠାରୁ ଦୁଇଟିଯାକ କାର୍ବାଇନ୍ ରାଇଫଲ୍ ଛଡ଼ାଇ ନେଇଛନ୍ତି ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ଗୁଲାମ ମହମ୍ମଦ ଆହତ ହୋଇଛନ୍ତି କିନ୍ତୁ ଅଞ୍ଚକେ ବର୍ତ୍ତି ଯାଇଛନ୍ତି ସନ୍ତାସବାଦୀମାନଙ୍କୁ ଧରିବା ପାଇଁ ସେହି ଅଞ୍ଚଳକୁ ଘେରଉ କରାଯାଇଛି ଆଇସିସି ମିଟିଂ ଯୌନ ନିର୍ଯାତନା ଅଭିଯୋଗର ସମ୍ମୁଖୀନ ହୋଇଥିବା ବିସିସିଆଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାହୁଳ ଜୋହରିଙ୍କୁ ଗତକାଲି ସିଙ୍ଗାପୁରରେ ଅନୁଷ୍ଠିତ ହେବାକୁଥିବା ଆଇସିସି ବୈଠକରେ ଯୋଗ ଦେବା ପାଇଁ ଅନୁମତି ଦିଆଯାଇ ନାହିଁ ନିଜ ବିରୁଦ୍ଧରେ ଅଭିଯୋଗ ସଂକ୍ରାନ୍ତରେ ସ୍ୱଷ୍ଟିକରଣ ଦେବା ପାଇଁ ଅଧିକ ସମୟ ଦେବା ସକାଶେ ଶ୍ରୀ ଜୋହରିଙ୍କ ଅନୁରୋଧକୁ ସୁପ୍ରିମ୍କୋର୍ଟ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି ପ୍ରତ୍ୟାଖ୍ୟାନ କରିଦେବା ପରେ ତାଙ୍କ ବିରୁଦ୍ଧରେ ଏହି ପଦକ୍ଷେପ ନିଆଯାଇଛି

କିନ୍ତୁ ପ୍ରକୃତରେ ବିସିସିଆଇ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପଦବୀ ସୃଷ୍ଟି ହେବା ପୂର୍ବରୁ ଆଇସିସିଆଇ ର ବୈଠକଗୁଡ଼ିକରେ ବିସିସିଆଇ ର ସମ୍ପାଦକମାନେ ଯୋଗ ଦେବାର ପରମ୍ପରା ରହିଛି ଶ୍ରୀ ଜୋହରିଙ୍କ ବିରୁଦ୍ଧରେ ବେନାମି ଅଭିଯୋଗ ହୋଇଛି ଟେନିସ୍ ସାଂଘାଇ ମାଷ୍ଟର୍ସ ଟେନିସ୍ ପ୍ରତିଯୋଗିତା ଫାଇନାଲ୍ରେ ନୋଭାକ୍ ଜୋକୋଭିଚ୍ କ୍ରୋଏସିଆର ବୋର୍ଷା କୋରିକ୍ଙ୍କୁ ହରାଇ ନିଜର ଆଧିପତ୍ୟ ଜାରି ରଖିଛନ୍ତି

ଭାରତୀୟ ଟେନିସ୍ ଖେଳାଳି ଲିଆଶ୍ଡର ପେସ୍ ଯୋଡ଼ିଦାର ମିଗୁଏଲ୍ ଆଞ୍ଜେଲ୍ ରେସ୍ ଭାରେଲାଙ୍କ ସହ ଗତକାଲି ସାଙ୍କୋ ଡୋମିଙ୍ଗୋ ଓପନ୍ ଟ୍ରଫି ହାସଲ କରିଛନ୍ତି